ସେ କହିଛନ୍ତି ଏହି ବିଲ୍ଗ୍ରଡ଼ିକ କୃଷି କ୍ଷେତ୍ରରେ ବିପୁବ ଆଣିଦେବ ସେ କହିଛନ୍ତି ଭାରତରେ କୃଷି କ୍ଷେତ ପାଇଁ ବୈଷୟିକଜ୍ଞାନ ଓ ଢାଞ୍ଚାଗତ ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଛି ଓ ଏହି ବିଲ୍ଗୁଡ଼ିକ କୃଷକମାନଙ୍କୁ ଉତ୍ତମ ଯନ୍ତ୍ରପାତି ବ୍ୟବହାର କରି ଅଧିକ ଅମଳ କରିବାକୁ ବାଟ ଖୋଲିଦେବ

କେନ୍ଦ୍ର ସରକାର କୃଷକମାନଙ୍କର କଲ୍ୟାଣଦିଗରେ କାର୍ଯ୍ୟ କରିବେ ଓ ଭବିଷ୍ୟତ ପିଢ଼ିପାଇଁ ଏକ ମଜବୁତ କୁଷି ଶିଳ୍ପ ଗଠନ କରିବେ ବୋଲି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ଏହି ବିଲ୍ଗୁଡ଼ିକ ପାସ୍ ହେବା ସହ କୃଷକମାନେ ସହଜରେ ଅତ୍ୟାଧ୍ରନିକ ବୈଷୟିକଜ୍ଞାନର ବ୍ୟବହାର କରିପାରିବେ ଯା ଫଳରେ ସେମାନଙ୍କର ଉତ୍ପାଦନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସେମାନଙ୍କର ଆୟ ବୃଦ୍ଧି ପାଇବ କୃଷି କ୍ଷେତ୍ରରୁ ମଧ୍ୟସ୍କୁ ହଟାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଅନେକ ଦଶନ୍ଧି ଧରି ଭାରତୀୟ କୃଷକମାନେ ମଧ୍ୟସ୍ଥମାନଙ୍କ ଦ୍ୱାରା ପ୍ରତାଡ଼ିତ ହୋଇ ଆସ୍କଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ସଫକ୍ରାନ୍ତରେ ସେ ତାଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସେ କହିଛନ୍ତି କୃଷକମାନଙ୍କ ଉତ୍ପାଦିତ ସାମଗ୍ରୀ ସଂଗ୍ରହ ପ୍ରକ୍ରିୟା ପୂର୍ବବତ୍ ବଳବତ୍ତର ରହିବ ଓ ଏହି ବିଲ୍ଗୁଡ଼ିକ ପାସ୍ ହେବା ସହ ତାହା କୌଣସି ମତେ ବାଧାପ୍ରାପ୍ତ ହେବ ନାହିଁ ମଣ୍ଡିରୁ ଧାନ ସଂଗ୍ରହ ପୂର୍ବ ଭଳି ଜାରି ରହିବ ଶ୍ରୀ ମୋଦୀ କହିଚ୍ଚନ୍ତି ଏହି ବିଲ୍ଗୁଡ଼ିକ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଓ କୃଷକମାନଙ୍କୁ ଅଧିକ କ୍ଷମତାପନ୍ନ କରିବା ପାଇଁ ଉଦ୍ଦିଷ୍ଟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୂଷି ସଂସ୍କାର ବିଲ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏହି ରାଜପଥ ପ୍ରକଳ୍ପଗୁଡ଼ିକ ଦ୍ୱାରା ଉଉମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ମାଲ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଏହା ଉନ୍ନତି ଆଣିବ

ଏହାଦ୍ୱାରା ଭାରତ ଏ କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନରେ ପହଞ୍ଚିପାରିବ

କିଛି ଦିନ ପୂର୍ବେ କୃଷି ମୌଳିକ ଜାଞ୍ଚା ପାଣ୍ଡି ଯୋଜନାର ଶୁଭାରମ୍ଭ କରାଯାଇଛି

ଏହା ମାଧ୍ୟମରେ ଶୀତଳ ଭଣ୍ଡାର ଗୋଦାମ ପ୍ୟାକେଜିଙ୍ଗ୍ ଭଳି କାର୍ଯ୍ୟମାନ ହାତକୁ ନିଆଯିବ ସେ କହିଛନ୍ତି ରାଜ୍ୟଗୁଡ଼ିକର କୃଷି ଓ ତତ୍ ସମ୍ୟନ୍ଧୀୟ କ୍ଷେତ୍ରର ଉତ୍ପାଦନକୁ ଭିଭିକରି ସେଗୁଡ଼ିକୁ ଅର୍ଥ ଆବଶ୍ଚନ କରାଯାଇଛି

ମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ରର ଉନ୍ନତି ପାଇଁ ପାର୍ଲାମେଣ୍ଟରେ ଦୁଇଟି ବିଲ୍ ପାସ୍ ହୋଇଛି ଯାହା କୃଷକମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକର ବିକ୍ରୟରେ ସେମାନଙ୍କୁ ଅଧିକ ସ୍ୱାଧୀନତା ଦେବ ସେ କହିଛନ୍ତି ଏହା ସତ୍ୱେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକମାନଙ୍କଠାରୁ ସେମାନଙ୍କ ଉତ୍ପାଦିତ ପଦାର୍ଥ ସଂଗ୍ରହ କରିବା କାରି ରଖିବେ ଏହିସବୁ ପଦକ୍ଷେପ ଦ୍ୱାରା ବେସରକାରୀ କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶ ହେବ ଯାହା କୃଷି କ୍ଷେତ୍ରରେ ବିକାଶ ଆଣିବା ସହ ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଦୂଢ଼ କରିବ

ଏହା କ୍ଷୁଦ୍ର ଜଳସେଚନକୁ ପ୍ରୋହାହିତ କରିବ

ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶ ଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଏହି ବିଲ୍ ଯୋଗୁଁ ବିଦେଶୀ ପାର୍ଷିକୁ ଦେଶର ସାମାଜିକ ଢାଞ୍ଚାରେ କୌଣସି ବିଘୁ ସୃଷ୍ଟି କରିବା ପାଇଁ ବ୍ୟବହାର କରାନଯିବାକୁ ନିଶ୍ଚିତ କରାଯାଇ ପାରିବ ଯାଦ୍ୱାରା ଦେଶର ଆଭ୍ୟନ୍ତରିଣ ନିରାପତ୍ତା ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ ସେ କହିଛନ୍ତି ବିଦେଶୀ ଅନୁଦାନ ଓ ସେଗୁଡ଼ିକର ବ୍ୟବହାରରେ ଏହି ବିଲ୍ ସ୍ପଚ୍ଛତା ଆଶିବ

କେନ୍ଦ୍ର ସରକାରଙ୍କ ଚିକିହା ପଦ୍ଧତି ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ସିଜ୍ଫାୟାର୍ ଭାୟୋଲେସନ୍ ପାକିସ୍ତାନୀ ସୈନ୍ୟମାନେ ଆଜି ଅପରାହ୍ନରେ ପୁଞ୍ଚ କିଲ୍ଲାର ସାହାପୁର କିରନୀ ଓ କସବା ସେକୂର ସ୍ଥିତ ନିୟନ୍ତ୍ରଣ ରେଖାରେ ଆଖିବୁକ୍ତା ଗୁଳି ଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ସୀମାରେ ପହରାଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରି ଥିଲା ଭାରତ ପଟରୁ କୌଣସି ଧନଜୀବନ କ୍ଷୟକ୍ଷତିର ଖବର ମିଳିନଥିବା ବିଷୟ ପିଆର୍ଓ ଜଣାଇଛନ୍ତି